ପିଏମ୍ ଦେବ ଦୀପାବଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳି ବାରାଣସୀ ଗସ୍ତରେ ଯାଇ ସନ୍ଧ୍ୟାରେ ପ୍ରସିଦ୍ଧ ଦେବ ଦୀପାବଳି ଉତ୍ସବରେ ଯୋଗଦେବେ ତାଙ୍କ ଗସ୍ତ ଅବସରରେ ସେ ସେଠାରେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଏହାଦ୍ୱାରା ପ୍ରୟାଗରାଜ ଓ ବାରାଣସୀ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଏକ ଘକ୍ଷା ହ୍ରାସ ପାଇବ ଲୋକାର୍ପଣ ଉହବରେ ସେ ସେଠାରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିର କରିଡର୍ ପ୍ରକଳ୍ପର ପରିଦର୍ଶନ କରିବା ସହ ସାରନାଥ ପ୍ରତ୍ନତାତ୍ତ୍ୱିକ ଅଞ୍ଚଳ ମଧ୍ୟ ବ୍ରଲି ଦେଖିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ପ୍ରଥମ ଥରପାଇଁ ଦେବ ଦୀପାବଳି ଉତ୍ସବରେ ଯୋଗଦେବେ

ଶ୍ରୀ ମୋଦି ପବିତ୍ର ଗଙ୍ଗାନଦୀରେ ଏକ କ୍ରଜ୍ରେ ସମୟ ଅତିବାହିତ କଲାବେଳେ ସେଠାରେ ଚିତ୍ତାକର୍ଷକ ଲେଜର୍ ଶୋ' ଦେଖିବେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପ୍ରର୍ଷମୀରେ ବାରାଣସୀରେ ବିଶ୍ୱପ୍ରସିଦ୍ଧ ଆଲୋକର ପର୍ବ ଦେବ ଦୀପାବଳି ପାଳନ କରାଯାଇଥାଏ

ସେଠାରେ ଉପସ୍ଥିତ ଜନସାଧାରଣଙ୍କ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବାପାଇଁ ବିଭିନ୍ନ ସାଂସ୍କୃତିକ ଦଳ ସେମାନଙ୍କର କଳାର ପ୍ରଦର୍ଶନ କରିବେ

ଭର୍ଚ୍ଚଆଲ୍ ମାଧ୍ୟମରେ ଆୟୋଜିତ ହେଉଥିବା ଏହି ବୈଠକରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅଧ୍ୟକ୍ଷତା କରିବେ

ପ୍ରତିବର୍ଷ ଆୟୋକିତ ହେଉଥିବା ଏହି ବୈଠକରେ ସଦସ୍ୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀମାନେ ଯୋଗଦେଇ ସଙ୍ଗଠନର ବାଣିଜ୍ୟ ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥା'ନ୍ତି

ପର୍ଯ୍ୟାୟକ୍ରମେ ଅଧ୍ୟକ୍ଷତା ପ୍ରଦାନ କରାଯାଉଥିବା ଏହି ସଙ୍ଗଠନର ଅଧ୍ୟକ୍ଷ ଦାୟିତ୍ୱ ପର୍ବର୍ ଉଜ୍ବେକିସ୍ତାନ ପାଖରେ ଥିଲା ଯାହା ଆଜି ଶେଷ ହେଉଛି ସାଙ୍ଘାଇ ସହଯୋଗ ସଙ୍ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସଙ୍ଗଠନ ଯାହା ଶାନ୍ତି ନିରାପତ୍ତା ବାଣିଜ୍ୟ ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଭାରତ ବିଶ୍ୱାସ କରେ ଭାରତ ଏହି ସଙ୍ଗଠନକୁ ଦୂଢ଼ତା ପ୍ରଦାନ କରି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ବିକଶିତ କରିବାପାଇଁ ପ୍ରତିଶ୍ରତିବଦ୍ଧ

ଏହି ଶିଖର ବୈଠକରେ ରୁଷ୍ ଚୀନ୍ କାଜାଖ୍ସ୍ତାନ କିର୍ଗୀଜ୍ସାନ ତାଜିକ୍ସାନ ଓ ଉଜ୍ବେକିସ୍ତାନର ପ୍ରଧାନମନ୍ତ୍ରୀ ଯୋଗ ଦେବେ ପାକିସ୍ତାନପାଇଁ ସେଦେଶର ବୈଦେଶିକ ମନ୍ତ୍ରଣାଳୟର ସଂସଦୀୟ ସଚିବ ପ୍ରତିନିଧିତ୍ୱ କରିବେ

ସେମାନେ ହେଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଇରାନ୍ର ଉପରାଷ୍ଟ୍ରପତି ବେଲାରୁସ୍ର ପ୍ରଧାନମନ୍ତ୍ରୀ ଏବଂ ମଙ୍ଗୋଲିଆର ଉପପ୍ରଧାନମନ୍ତ୍ରୀ ଏହାବ୍ୟତୀତ ତୁର୍କମେନୀଷ୍ଠାନକୁ ଭାରତ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛି ତ୍ରକମେନୀସ୍ତାନର କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଉପାଧକ୍ଷ ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗ ଦେବେ ଏହି ବୈଠକର ଅବ୍ୟବହିତ ପର୍ବର୍ ସଙ୍ଗଠନର ମହାସଚିବ ଭ୍ଲାଦିମିର୍ ନୋରୋବ୍ ବେଙ୍କିଂରେ ଥିବା ପ୍ରସାର ଭାରତୀର ସ୍ୱତନ୍ତ୍ର ପ୍ରତିନିଧି ଅଂଶୁମାନ ମିଶ୍ରଙ୍କୁ କହିଛନ୍ତି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୋଭିଡ଼୍ ନାଇଣ୍ଟିନ୍ ମହାମାରୀ କାରଣର୍ ଉପ୍ରଜିଥିବା ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଆଲୋଚନା ହେବ ଏହି ବୈଠକ ଆର୍ଥକ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶାବାଦୀ ଥିବା ସେ କହିଛନ୍ତି ପାରମ୍ପରିକ ଔଷଧ କ୍ଷେତ୍ରରେ ଏକ ଟିମ୍ ଗଠନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରସ୍ତାବ କଥା ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟ୍ ଅପ୍ କ୍ଷେତ୍ରରେ ଭାରତର ଅନୁଭୂତିକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସହଯୋଗ କରିବା ସକାଶେ ଏକ ଟିମ୍ ଗଠନ କରିବା ପ୍ରସ୍ତାବ କଥା ମଧ୍ୟ ଉଲ୍ଲେଖ କରିଥିଲେ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

କୋଭିଡ୍ ନାଇଷ୍ଟିନ୍ ଟୀକାର ଗବେଷଣା ଓ ପ୍ରସ୍ତୁତି ପାଇଁ ଏହି ଅନୁଦାନ ରାଶି ବାୟୋଟେକ୍ନୋଲୋଜି ବିଭାଗକୁ ପ୍ରଦାନ କରାଯିବ

ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆନ୍ଦୋଳନରତ କୃଷକମାନଙ୍କ ସହ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି

ସରକାର ସେମାନଙ୍କର ସମସ୍ତ ସମସ୍ୟା ଓ ଦାବି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତତ ଅଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ପ୍ରକାଶ ଜାବ୍ଡେକର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବ୍ଡେକର ନୃତନ କୃଷି ଆଇନରେ ଅଣାଯାଇଥିବା ସଂସ୍କାରକୁ ନେଇ ଭୁଲ୍ ବୁଝାମଣାର ଶିକାର ନ ହେବାକୁ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି

ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦର ପାଇଛନ୍ତି ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ବଳବତ୍ତର ରହିଛି ମଣ୍ଡି ଅଛି ଏବଂ ସରକାର ଧାନ ସଂଗ୍ରହ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ପିଏମ୍ କଣ୍ଡୋଲେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିଜେପି ବିଧାୟକ କିରନ୍ ମାହେଶ୍ୱରୀଙ୍କ ବିୟୋଗରେ ଦୂଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସାଂସଦ ଭାବରେ ହେଉ କି ବିଧାୟକ ଓ କିମ୍ବା କ୍ୟାବିନେଟ୍ ମନ୍ତ୍ରୀ ଭାବରେ ହେଉ ସ୍ୱର୍ଗତ ମାହେଶ୍ୱରୀ ରାଜ୍ୟର ବିକାଶରେ ଓ ଗରିବ ଲୋକମାନଙ୍କୁ ସଶକ୍ତ କରିବାପାଇଁ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସଂଯୁକ୍ତ ଆରବ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମହଞ୍ଜଦ ବିନ୍ ରସିଦ୍ ଅଲ୍ ମକ୍ତୁମ୍ଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବ୍ୟକ୍ତିଗତ ବାର୍ତ୍ତା ତାଙ୍କୁ ପ୍ରଦାନ କରିଛନ୍ତି ଏହି ବୈଠକରେ ଉଭୟ ମନ୍ତ୍ରୀ କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ କାଳରେ ଦୁଇ ଦେଶ ମଧ୍ୟରେ ଆର୍ଥ୍ୟକ ସହଯୋଗ କ୍ଷେତ୍ରରେ ଏକ ନିର୍ଭରଶୀଳ ସହଯୋଗୀ ରାଷ୍ଟ୍ର ଭାବେ ଭାରତର ଭୂମିକା ଉପରେ ଆଲୋଚନା କରିଥିଲେ ଭାରତୀୟଙ୍କ ପ୍ରତି ସେଠାରେ ଉପଯୁକ୍ତ ଯତ୍ନ ନିଆଯାଇଥିବାରୁ ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ଶ୍ରୀ ମକ୍ତୁମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ନାନକ କୟନ୍ତୀ ଗୁରୁ ନାନକ ଜୟନ୍ତୀ ବା ଗୁରୁପୂରବ୍ ଆଜି ଧାର୍ମିକ ଭାବନା ମଧ୍ୟରେ ଦେଶ ଓ ବିଶ୍ୱବ୍ୟାପୀ ପାଳନ କରାଯାଉଛି ଶିଖ୍ ଧର୍ମର ପ୍ରତିଷ୍ଠାତା ଶିଖ୍ଗୁରୁ ଗୁରୁ ନାନକଙ୍କର ଆଜି ଜନ୍ମଦିବସ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତ ଏବଂ ବିଦେଶରେ ରହୁଥିବା ଶିଖ୍ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଗୁରୁ ନାନକଙ୍କ ଜୀବନୀ ଓ ବାଣୀ ମାନବ ସମାଜ ପାଇଁ ପ୍ରେରଣାଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି ଗୁରୁ ନାନକ ଏକତା ଶାନ୍ତି ଭ୍ରାତୂଭାବ ସେବା କଠିନ ପରିଶ୍ରମ ସାଧୁତା ଏବଂ ଆତ୍କସନ୍ମାନ ଉପରେ ମାନବ ସମାଜକୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଟ୍ୱିଟ୍ କରି ନିଜ ବାର୍ଭାରେ କହିଛନ୍ତି ଗୁରୁ ନାନକଦେବ ସଦାସର୍ବଦା ଏକ ଉତ୍ତମ ସମାଜ ଗଠନ ଓ ପୃଥିବୀକୁ ଏକ ସୁନ୍ଦର ବାସସ୍ଥାନ ଭାବେ ଗଢ଼ିତୋଳିବା ସକାଶେ ଲୋକମାନଙ୍କୁ ପ୍ରେରଣା ଦେଇଆସିଛନ୍ତି ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସେ କହିଥିଲେ ଗୁରୁଙ୍କର ପବିତ୍ର ଆଦର୍ଶ ତାଙ୍କୁ ଗଭୀର ଭାବେ ପ୍ରେରଣା ଦେଇଛି ଆଜି ମଧ୍ୟ ଗୁରୁ ନାନକଙ୍କ ପ୍ରେରଣା ବିଶ୍ୱବାସୀଙ୍କୁ ଉଦ୍ବୁଦ୍ଧ କରୁଥିବା ପ୍ରତୀୟମାନ ହେଉଛି